ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣିଜ୍ୟ ଓ ଯୋଗାଯୋଗ ବୃଦ୍ଧି ପ୍ରସଙ୍ଗ ଉପରେ ଆସିଆନ୍ ନେତାମାନଙ୍କ ସହ ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ପ୍ରୟୁତ୍ ଚାନ୍ ଓ ଚାନ୍ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତିକୁ ନେଇ ସମୀକ୍ଷା କରିଛନ୍ତି ବାରମ୍ଭାର ଉଚ୍ଚସ୍ତରୀୟ ବୈଠକ ଏବଂ ସବ୍ରସ୍ତରରେ ମତ ଆଦାନପ୍ରଦାନ ଦ୍ୱାରା ସମ୍ପର୍କକ୍ ସକାରାତ୍ମକ ଗତି ପ୍ରଦାନ ସମ୍ଭବ ହୋଇପାରିଛି ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଏବେ ଦ୍ୱିପକ୍ଷୀୟ ବିଚାର ବିମର୍ଶ ପରିବ୍ୟାପ୍ତ ହୋଇପାରିଛି ବୋଲି ଉଭୟ ପକ୍ଷ ମତ ଦେବା ସହ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗର ସୁଯୋଗ ଅନ୍ୱେଷଣ ପାଇଁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି

ପ୍ରଧାନମନ୍ତ୍ରୀ ବାସ୍ତବ ଏବଂ ଡିଜିଟାଲ ଯୋଗାଯୋଗ ସମେତ ପ୍ରତ୍ୟେକ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଁ ଏହି ବୈଠକରେ ଆଲୋଚନା କରିଛନ୍ତି ଉଭୟ ନେତା ଦୁଇଦେଶ ମଧ୍ୟରେ ବିମାନ ଯୋଗାଯୋଗ ବୃଦ୍ଧିକୁ ନେଇ ସନ୍ତୋଷ ପ୍ରକାଶ କରିବା ସହିତ ବ୍ୟାଙ୍ଗକକ୍ ଓ ଗୁଆହାଟୀ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ତଥା କୋଲକାତାଚେନ୍ନାଇ ଓ ବିଶାଖାପାଟନ୍ମ ବନ୍ଦର ମଧ୍ୟରେ ସହଯୋଗ ବୃଦ୍ଧିକୁ ନେଇ ଦୁଇଦେଶ ମଧ୍ୟରେ ରାଜିନାମା ଚୂଡାନ୍ତ ହୋଇଛି ଉଭୟ ନେତା ବିଭିନ୍ନ ବହୁପକ୍ଷୀୟ ତଥା ଆଞ୍ଚଳିକ ପ୍ରସଙ୍ଗ ଏବଂ ପରସ୍କର ସ୍ୱାର୍ଥ ଜଡିତ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ମିଆଁମାରର ଷ୍ଟେଟ କାଉନସେଲର ଆଉଙ୍ଗ୍ ସାନ୍ ସୁକିଙ୍କ ସହିତ ମଧ୍ୟ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଟୁଇଟ୍ରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମିଆଁମାରର ଷ୍ଟେଟ କାଉନସେଲର ଆଉଙ୍ଗ ସାନ୍ ସୁକିଙ୍କ ସହ ହୋଇଥିବା ଦ୍ୱିପକ୍ଷୀୟ ଆଲୋଚନା ବେଶ ଫଳପ୍ରଦ ହୋଇଛି ଏବଂ କ୍ଷମତା ଗଠନ ଯୋଗାଯୋଗ ଏବଂ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ଆଦି କ୍ଷେତ୍ରରେ ଅଧିକ ସହଯୋଗ ଉପରେ ଉଭୟ ନେତା ଆଲୋଚନା କରିଛନ୍ତି

ବ୍ୟାଙ୍ଗକକରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ବିକୟ ସିଂ ଠାକୁର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତ ଆସିଆନ ଶିଖର ବୈଠକରେ ସନ୍ତାସବାଦ ପ୍ରସଙ୍ଗରେ ଉତଥାପନ କରି ଏହା ଶାନ୍ତି ଓ ନିରାପତ୍ତା ପ୍ରତି ସବୁଠାରୁ ବଡ ବିପଦ ବୋଲି କହିଛନ୍ତି ଆସିଆନ ରାଷ୍ଟ୍ରଗୁଡିକର ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ସମାନ ମତବାଦ ରଖିବା ସହ ସନ୍ତାସବାଦର ମୁକାବିଲା ପାଇଁ ନୀତିଗତ ସହଯୋଗ ଉପରେ ସହମତି ପ୍ରକାଶ କରିଛନ୍ତି ଭାରତ ଓ ଆସିଆନ ରାଷ୍ଟ୍ରଗୁଡିକ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମିଳିମିଶି କାର୍ଯ୍ୟ କରିବାକୁ ନିଷ୍ପଭି ନେଇଛନ୍ତି ଶ୍ରୀମତୀ ଠାକୁର କହିଛନ୍ତି ଭାରତ ଏବଂ ଇଣ୍ଡୋନେସିଆ ଶାନ୍ତି ନିରାପତ୍ତା ଓ ସମୃଦ୍ଧି ପାଇଁ ପ୍ରତିଶ୍ରତିବଦ୍ଧତା ଦ୍ୱାରା ଭାରତ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସହଯୋଗ ମାଧ୍ୟମରେ ଉଭୟ ଦେଶର ସ୍ୱାର୍ଥ ସାଧନ ହୋଇପାରିବ ବୋଲି କହିଛନ୍ତି ଔଷଧପତ୍ର ଯାନବାହନ ଏବଂ କୃଷିଜାତ ସାମଗ୍ରୀ ସମେତ ଭାରତରେ ପ୍ରସ୍ତୁତ ବିଭିନ୍ନ କିନିଷ ପାଇଁ ଇଣ୍ଡୋନେସିଆରେ ବୃହତ ବଜାର ସୃଷ୍ଟି କରାଯିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ଭାରତରେ ପ୍ରଞ୍ଜିନିବେଶ ପାଇଁ ଇଣ୍ଡୋନେସୀୟ କମ୍ପାନୀଗ୍ରଡିକ୍ ନିମନ୍ତ୍ରଣ କରିଚ୍ଛନ୍ତି ପିଏମ୍ ଇଣ୍ଡିଆ ଆସିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ପ୍ରାଚ୍ୟମୁଖୀ ନୀତି ଏହାର ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଦୂରଦୃଷ୍ଟିର ଏକ ଗୁରୁତ୍ୱପୂର୍୍ଣ ଅଂଶବିଶେଷ ଆଜି ସକାଳେ ବ୍ୟାଙ୍ଗ୍କକ୍ଠାରେ ଷୋଡଶ ଭାରତ ଆସିଆନ୍ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଭାରତର ଏହି ନୀତିରେ ଆସିଆନ୍ କେନ୍ଦ୍ରବିନ୍ଦ ହୋଇ ରହିଛି ଏବଂ ଭବିଷ୍ୟତରେ ଏଥରେ କୌଣସି ପରିବର୍ତ୍ତନ ହେବ ନାହିଁ ସମନ୍ୱିତ ସୁସଙ୍ଗଠିତ ଏବଂ ଆର୍ଥକ ବିକାଶ କ୍ଷେତ୍ରରେ ଆସିଆନ୍ ଯେଉଁ କାର୍ଯ୍ୟ କରୁଛି ସେଥିରେ ଭାରତର ସ୍ୱାର୍ଥ ନିହିତ ଜଳ ସ୍ଥଳ ଓ ଆକାଶ ପଥରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟସମ୍ବହ ବା ଆସିଆନ୍ ସହ ସମ୍ପର୍କକୁ ଅଧିକ ସୁଦୂତ୍ କରିବାକୁ ଭାରତ ଆଗ୍ରହୀ ଏହାଛଡ଼ା ଏସବ୍ ରାଷ୍ଟ୍ରମାନଙ୍କ ସହ ଡିଜିଟାଲ୍ ଲିଙ୍କ୍ ଅଧିକ ମଜବୁତ୍ କରିବାକୁ ଭାରତ ଗୁରୁତ୍ୱ ଦେଉଛି ଆସିଆନ୍ ଓ ଭାରତର ସହଯୋଗ ଏବଂ ସୁସମ୍ପର୍କ ଉପରେ ଏ ଅଞ୍ଚଳର ସାମଗ୍ରୀକ ବିକାଶ ନିର୍ଭରଶୀଳ ବୋଲି ସେ କହିଚ୍ଚନ୍ତି ପିଏମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ପୁଞ୍ଜିନିବେଶ ପାଇଁ ବ୍ୟବସାୟ ସଂସ୍ଥାଗୁଡିକୁ ଆମନ୍ତ୍ରଣ କରିଛନ୍ତି ଅଭିନବତା ଓ ଷ୍ଟାର୍ଟ ଅପ୍ ଉପରେ ଜୋର ଦେଇ ଶ୍ରୀ ମୋଦୀ କହିଛନ୍ତି ଦେଶ ବ୍ୟବସାୟ ଗୋଷ୍ଠୀଗ୍ରଡିକ୍ ସ୍ୱାଗତ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ସହଜରେ ବ୍ୟବସାୟ କରିବା କ୍ଷେତ୍ରରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ସୂଚୀରେ ଭାରତ ଏହାର ସ୍ଥାନରେ ଉନ୍ନତି ଆଣିପାରିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର କର ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବାରେ ସକ୍ଷମ ହୋଇଛନ୍ତି ସେ କହିଛନ୍ତି ବର୍ତ୍ତମାନ ଭାରତରେ କଠିନ ପରିଶ୍ରମୀ କର ଦାତାମାନଙ୍କର ଭୂମିକାକୁ ପ୍ରଶଂସା କରାଯାଉଛି ଶ୍ରୀ ମୋଦି କହିଛନ୍ତି ଭାରତ ହେଉଛି ସବୁଠାରୁ କର ଅନୁକୂଳ ଦେଶ ମଧ୍ୟର୍ ଅନ୍ୟତମ ଏବଂ ଏ ଦିଗରେ ଆହୁରି ଅଧିକ ଉତ୍କର୍ଷ ହାସଲ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଦିଲ୍ଲୀ ପଲ୍ୟୁସନ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳର ବାୟୁର ମାନରେ ଆହୁରି ଅବନତି ଘଟି ଏହା ଅତି ବିପଦଜନକ ଶ୍ରେଣୀର ହୋଇପଡିଛି ଏହି ପରିସ୍ଥିତି ଆହୁରି ଦୁଇ ତିନିଦିନ କାରି ରହିବ ବୋଲି ଜଣାପଡିଛି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର କ୍ୱଳଦୀପ ଶ୍ରୀବାସ୍ତବା ଆକାଶବାଣୀ ସହ କଥାବାର୍ତ୍ତାବେଳେ କହିଛନ୍ତି ବର୍ଷା ଯୋଗୁଁ ଆଜି ଦିଲ୍ଲୀରେ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହୋଇଛି ଇତିମଧ୍ୟରେ ଦିଲ୍ଲୀ ସରକାର ଆସନ୍ତାକାଲିଠାରୁ ଅଡ୍ ଇଭିନ୍ ଯୋଜନାକୁ ପୁଶି ଥରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଅତ୍ୟଧିକ ଯାନବାହନ ଚଳାଚଳ ଯୋଗୁଁ ହେଉଥିବା ପ୍ରଦ୍ୟଷଣକୁ ହ୍ରାସ କରିବା ଏହି ଯୋଜନାର ଲକ୍ଷ୍ୟ

ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଛାତ୍ରଛାତ୍ରୀମାନେ ସ୍ୱଚ୍ଛତା ସ୍ୱାସ୍ଥ୍ୟ ଟୀକାକରଣ ଶିକ୍ଷା ଓ ପ୍ରଷ୍ଟିସାଧନ ଆଦି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଛାତ୍ରଛାତ୍ରୀମାନେ ଗ୍ରାମାଞ୍ଚଳର ଲୋକମାନଙ୍କ ସହ ମିଳିମିଶି କାର୍ଯ୍ୟ କରିବା ଉଚିତ ଆଜି ଗ୍ୟାଙ୍ଗଟକଠାରେ ସିକିମ୍ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଭିହବରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇଛନ୍ତି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ସହ ଖାପଖୁଆଇ ବିଶ୍ୱବିଦ୍ୟାଳୟ ସାମାଜିକ ଦାୟିତ୍ୱବୋଧ ଅଧୀନରେ ବିଶ୍ୱବିଦ୍ୟାଳୟଗ୍ରଡିକ ବିଭିନ୍ନ ବିକାଶମଳକ କାର୍ଯ୍ୟକ୍ରମ ହାତକ୍ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ବୃତ୍ତିର ଭିନ୍ନତା ସତ୍ୱେ ଶିକ୍ଷାର ଲକ୍ଷ୍ୟ ହେଉଛି କଣେ ଉତ୍ତମ ମନୁଷ୍ୟ ସୃଷ୍ଟି କରିବା ଏକଥା ଛାତ୍ରଛାତ୍ରୀମାନେ ମନେ ରଖିବା ଉଚିତ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ମହିଳା ସଶକ୍ତିକରଣ ଏବଂ ସାଂସ୍କୃତିକ ପରମ୍ପରା ବିଶେଷକରି ବିଲ୍ରପ୍ତ ହେବାକୃ ବସିଥିବା ଲେପ୍ଚା ଭୂତିଆ ଓ ଲିମ୍ବୁ ଆଦି ସ୍ଥାନୀୟ ଭାଷାର ସୁରକ୍ଷା କ୍ଷେତ୍ରରେ ସିକିମ ବିଶ୍ୱବିଦ୍ୟାଳୟର ଭୂମିକାର ରାଷ୍ଟ୍ରପତି ଭ୍ୟସୀ ପ୍ରଶଂସା କରିଛନ୍ତି

ମୁମ୍ୟାଇଠାରେ କ୍ୟାବିନେଟ୍ ସବ୍କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଏହି ନିଷ୍ପଭି ନେଇଛନ୍ତି